ଏ ନେଇ ଭୟଭୀତ ନହେବାକୁ ଜିଲ୍ଲାପାଳ ବିଜୟ ଅମୃତ କଲାଙେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ବଡଡାକ୍ତରଖାନାରେ ଥିବା ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି

ଫଳରେ ରାସ୍ତାରେ ବହୁ ସଂଖ୍ୟାରେ ଭାରିଯାନ ଅଟକି ରହିଛି